ସେହିଭଳି ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ଲାଇଭ୍ ଷ୍ଟ୍ରିମିଂ ହେବ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

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଚ୍ଚନ୍ତି ମିଳିତ ଜାତିସଂଘର ସଂସ୍କାର ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା

ଜାତିସଂଘର ନିଷ୍ପଭି ନେବା ପ୍ରକ୍ରିୟାରୁ ଭାରତକୁ କେତେଦିନ ଦୂରେଇ ରଖାଯିବ ବୋଲି ଶ୍ରୀ ମୋଦୀ ଏହି ଅବସରରେ ପ୍ରଶ୍ନ କରିଛନ୍ତି

ଯଦିଓ ତୃତୀୟ ବିଶ୍ୱଯୁଦ୍ଧ ହୋଇନାହିଁ ମାତ୍ର ଇତିମଧ୍ୟରେ ଅନେକ ଯୁଦ୍ଧ ଗୃହ ଯୁଦ୍ଧ ଓ ଆତଙ୍କବାଦୀ ଆକ୍ରମଣ ବିଶ୍ୱର ଛାତି ଥରାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ମହାମାରୀ ବିରୋଧ ମିଳିତ ସଂଗ୍ରାମରେ ମିଳିତ କାତିସଂଘ କେଉଁଠାରେ ଅଛି ବୋଲି ଶ୍ରୀ ମୋଦୀ ପ୍ରଶ୍ନ କରିବା ସହ ଏହାର ପ୍ରଭାବଶାଳୀ ପ୍ରତିକ୍ରିୟା ସମ୍ପର୍କରେ ଜାଶିବାକୁ ଚାହିଁଛନ୍ତି

ସବୁଠାରୁ ବୃହତ୍ ଟିକା ଉତ୍ପାଦନକାରୀ ଦେଶ ଭାବେ ଭାରତର ଟିକା ଉତ୍ପାଦନ ଓ ବିତରଣ କ୍ଷମତା କୋଭିଡ୍ ମହାମାରୀ ବିରୁଦ୍ଧରେ ଲଢ଼େଇ କରିବାରେ ମାନବ ସମାଜକୁ ସାହାଯ୍ୟ କରିବ ବୋଲି ଶ୍ରୀ ମୋଦୀ ସୁନିଣ୍ଟିତ କରିଛନ୍ତି

ମାତ୍ର ଏଭଳି ଅନେକ ଉଦାହରଣ ରହିଛି ଯାହା ମିଳିତ କାତିସଂଘର କାର୍ଯ୍ୟଧାରାର ସମୀକ୍ଷା ଆବଶ୍ୟକ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଜାତିସଂଘର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଜଣେ ହୋଇଥିବାରୁ ଭାରତ ଗର୍ବିତ ଜାତିସଂଘର ସଂସ୍କାର ପ୍ରକ୍ରିୟା ଶେଷ ହେବା ପାଇଁ ଭାରତର ଲୋକେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଜାତିସଂଘରେ ଭାରତର ବିସ୍ତାରିତ ଭୂମିକା ପାଇଁ ପ୍ରତ୍ୟେକ ଭାରତୀୟ ଆଗ୍ରହ ପ୍ରକାଶ କରନ୍ତି ଭାରତ ସର୍ବଦା ମାନବଜାତିର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି ଏବଂ ନିଜ ସ୍ୱାର୍ଥ ଦ୍ୱାରା ପରିଚାଳିତ ହେଉନାହିଁ ଭାରତର ପଡ଼ୋଶୀ ପ୍ରଥମ ନୀତିଠାରୁ ଆରମ୍ଭ କରି ପୂର୍ବ ନୀତି ବା ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଥିବା ଦୂଷ୍ଟିକୋଶରୁ ଭାରତ ସର୍ବଦା ମାନବକ୍ଷାତିର ଉନ୍ନତି ଦିଗରେ କାର୍ଯ୍ୟ କରିଆସୁଛି ଭାରତର ସହଭାଗିତା ସର୍ବଦା ଏହି ନୀତି ଦ୍ୱାରା ପରିଚାଳିତ ହୋଇଥାଏ ବୋଲି ସେ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଆତ୍ମ ନିର୍ଭର ଭାରତ ଦୃଷ୍ଟିକୋଣ ସହିତ ଭାରତ ଆଗକୁ ବଢୁଛି ବିଶ୍ୱ ଅର୍ଥ ବ୍ୟବସ୍ଥା ଲାଗି ଏକ ଆତ୍ମନିର୍ଭର ଭାରତ ନିଶ୍ଚିତ ରୂପେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବ ମହିଳା ଉଦ୍ୟୋଗ ଓ ନେତୃତ୍ୱକୁ ପ୍ରୋହାହନ ଦେବା ଲାଗି ମଧ୍ୟ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତାବର୍ଷ ଜାନୁଆରୀରୁ ଭାରତ ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ଭାବେ ନିଜର ଦାୟିତ୍ୱ ନିର୍ବାହ କରିବ ଭାରତ ସର୍ବଦା ଶାନ୍ତି ସୁରକ୍ଷା ଓ ସମୃଦ୍ଧି ସପକ୍ଷରେ ନିକର ମତବ୍ୟକ୍ତ କରିବ ବୋଲି ସେ କହିଛନ୍ତି ସେହିଭଳି ଆତଙ୍କବାଦ ଭଳି ମାନବିକତାର ଶତ୍ର ବିରୁଦ୍ଧରେ ନିଜର ସ୍ୱର ଉତ୍ତୋଳନ କରିବାକୁ ଭାରତ କଦାପି ଦ୍ୱିଧା ପ୍ରକାଶ କରିବ ନାହିଁ ଶାନ୍ତି ବଜାୟ ରଖିବାରେ ଭାରତ ସର୍ବାଧିକ ସୈନିକ ହରାଇଛି ଉପରାଷ୍ଟ୍ରପତି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି କରୋନା ମହାମାରୀ ଦ୍ୱାରା ସୃଷ୍ଟ ପରିସ୍ଥିତିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଧୁନିକ ବ୍ୟବସ୍ଥା ଉପଲହ୍ର କରିବା ପାଇଁ ପଥ ଉନ୍ଜକ୍ତ କରିଛି ବୋଲି ଆମକୁ ବିଚାର କରିବାକୁ ପଡ଼ିବ

ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ଭନ୍ଧିତ ସମସ୍ତ ତଥ୍ୟର ଡିଜିଟାଇଜେସନ୍ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ସମଗ୍ର ଦେଶରେ ଏଭଳି ଗୋଟିଏ ପ୍ରକାରର ଡାଟାବେସ୍ ସୃଷ୍ଟି ହୋଇପାରିଲେ ପ୍ରତ୍ୟେକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଅଧିକ ସୁସଂହତ ହୋଇପାରିବ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ହାସଲ କରିଥିବା ଅନେକ ମହତ୍ୱପୂର୍ଣ୍ଣ ଉପଲହ୍ଧତାର ଉଦାହରଣ ଦେଇ ସେ କହିଛନ୍ତି ଭାରତରେ ସହଜ ତଥା ସ୍ୱଚ୍ଚ ମୂଲ୍ୟରେ ମିଳିପାରୁଥିବା ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବିଧିବ୍ୟବସ୍ଥା ବିଦେଶୀ ନାଗରିକଙ୍କୁ ଆକର୍ଷଣ କରିଛି ଭାରତ ତାର ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ସବୁବେଳେ ଗର୍ବ କରି ଆସିଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବାକୁ ଶ୍ରୀ ନାଇଡୁ ଏଏପିଆଇର ସଦସ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି

ଏହି କାର୍ଯ୍ୟକ୍ରମରେ ଉତ୍ତର ପୂର୍ବାଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିକାଶ ଦିଗରେ କାର୍ଯ୍ୟ କରାଯିବ ଡେଷ୍ଟିନେସନ୍ ନର୍ଥଇଷ୍ଟ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ଏକ ନିୟମିତ କାର୍ଯ୍ୟକ୍ରମ ଉତ୍ତର ପୂର୍ବାଞ୍ଚଳକୁ ଦେଶର ଅନ୍ୟାନ୍ୟ ଭାଗ ସହ ସମକକ୍ଷ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି ମୋଟର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟରଯାନ ନିୟମ ସଂଶୋଧନ ସମ୍ପର୍କୀତ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ସଂଶୋଧିତ ନିୟମରେ ପ୍ରଯୁକ୍ତି ଜ୍ଞାନକୌଶଳ ପୋର୍ଟାଲ୍ ମାଧ୍ୟମରେ କିଭଳି ମୋଟରଯାନ ସମ୍ପର୍କୀତ ସମସ୍ତ ତଥ୍ୟ ସଂରକ୍ଷିତ ରଖାଯାଇ ପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି ଏହି ନୂତନ ନିୟମ ଆସନ୍ତାମାସ ପହିଲାରୁ ଲାଗୁ ହେବ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ଏକ ବିବୃଭିରେ ଏହି ସୂଚନା ଦିଆଯାଇଛି ମନ୍ତ୍ରଣାଳୟ କହିଛି ଏହାଦ୍ୱାରା ଟ୍ରାଫିକ୍ ନିୟମକୁ ଅଧିକ ସୁସଂହତ କରାଯିବ ସହ ସୂଚାରୁରୂପେ ଲାଗୁ କରାଯାଇ ପାରିବ ଏହାଛଡ଼ା ଗାଡ଼ି ଚାଳକମାନଙ୍କୁ ମଧ୍ୟ ଏହାଦ୍ୱାରା ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ ମନ୍ତ୍ରଣାଳୟ କହିଛି ଏହି ନୂତନ ନିୟମରେ ମୋଟରଯାନ ସମ୍ପର୍କୀତ ବିଭିନ୍ନ ସାର୍ଟିଫିକେଟ୍ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ମିଳିପାରିବ ଏହାଛଡ଼ା ବିଭିନ୍ନ ସାର୍ଟିଫିକେଟ୍ର ବୈଧତା ତଥା ଏ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଏହି ପ୍ରଯୁକ୍ତି ବିଦ୍ୟା ସମ୍ବଳିତ ନିୟମରେ ସୁବିଧା ରଖାଯାଇଛି ଏନ୍ସିବି ସାରା ଶ୍ରଦ୍ଧା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନିଶାଦ୍ରବ୍ୟ ସମ୍ପୃକ୍ତ ଘଟଣାରେ ଗତକାଲି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କାପୁର ଓ ସାରା ଅଲ୍ଲି ଖାଁଙ୍କ ବୟାନ ଦକ୍ଷିଣ ମୁମ୍ୟାଇ ସ୍ଥିତ ନିଶା ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି କାର୍ଯ୍ୟାଳୟରେ ରେକର୍ଡ କରାଯାଇଛି

ପୂର୍ବରୁ ଏହି ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍କୁ ମଧ୍ୟ ଦକ୍ଷିଣ ମୁମ୍ୟାଇ ସ୍ଥିତ ଏନ୍ସିବି କାର୍ଯ୍ୟାଳୟରେ ପଚରା ଉଚରା କରାଯାଇ ସାରିଛି

ଚଳିତ ସିଜିନ୍ରେ ଏହା କୋଲକାତାର ପ୍ରଥମ ବିଜୟ ଟସ୍ ଜିତି ହାଇଦ୍ରାବାଦ୍ ବ୍ୟାଟିଂ ଆରମ୍ଭ କରିଥିଲା

ଆଜି ସାରଜାଠାରେ ରାଜସ୍ଥାନ ରୟାଲ୍ ଏବଂ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ମ୍ୟାଚ୍ ଖେଳାଯିବ ମହିଳା କ୍ରିକେଟ୍ ପୂର୍ବତନ ଭାରତୀୟ ମହିଳା କ୍ରିକେଟ୍ ଖେଳାଳି ନିତୁ ଡେଭିଡ୍ ଭାରତୀୟ ମହିଳା ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଅନ୍ୟମାନଙ୍କ ମଧ୍ୟରେ ମହିଳା କ୍ରିକେଟ୍ର କ୍ସନା ଭେଙ୍କଟଚର୍ ଆରତୀ ବୈଦ୍ୟ ନିଥୁ ମୁଖାର୍ଜୀ ଏବଂ ମାରଗ୍ରାଟେ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ପୂର୍ବ କମିଟିର କାର୍ଯ୍ୟକାଳ ଗତ ମାର୍ଚ୍ଚ ମାସରେ ଶେଷ ହୋଇଥିଲା